ଏହି ଘୋଷଣା ପରେ ଲୋକମାନଙ୍କ ମଧରେ ଅତ୍ୟାବଶ୍ୟକ ସାମଗ୍ରୀ କିଶିବାପାଇଁ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିବା ଆମ ସମ୍ୟାଦଦାତା ଜଣାଇଛନ୍ତି

ସାର୍ବଜନୀନ ପ୍ରକା ଉପରେ କଟକଣା ଜାରି କରାଯାଇଛି